ଆମେରିକା ଭାରତକୁ ଏକ ଉତ୍ତମ ଭାଗିଦାରୀ ରାଷ୍ଟ୍ର ଭାବେ ବର୍ଷନା କରିଛି

ରେନ୍ କେରଳ କେରଳର ଅନେକ ସ୍ଥାନରେ ବନ୍ୟାଜଳ ହ୍ରାସ ପାଉଥିବା ବେଳେ ଲୋକମାନେ ନିଜ ନିଜର ଘରକୁ ଫେରିବା ସହ ସଫାସୁତୁରା କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ କହିଛନ୍ତି ସରକାର ସଫାସ୍କୃତ୍ତରା ସରଞ୍ଜାମ ଯୋଗାଇ ଦେବାକୁ ନିଷ୍ପଭି ନେଇଛନ୍ତି

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଗୋୟଲ୍ କହିଛନ୍ତି କେରଳ ପାଇଁ ପଠାଯାଉଥିବା ରିଲିଫ୍ ସାମଗ୍ରୀଗୁଡ଼ିକ ଉପରେ କୌଣସି ମାଲ୍ ଭଡ଼ା ଲାଗୁ କରାଯିବ ନାହିଁ ସେ କହିଛନ୍ତି କେରଳର ଏହି ଦୁର୍ଦିନରେ ଦେଶ ତାହା ପାଖରେ ଛିଡ଼ା ହୋଇଛି ଓ ରେଳବାଇ ବନ୍ୟା ବିପନ୍ନମାନଙ୍କୁ ସାହାଯ୍ୟ କରିବା ଲାଗି ଉତ୍ଗିକୃତ ସେବା ପ୍ରଦାନ କରୁଛି

ମନ୍ତ୍ରୀ ପୁଣି କହିଛନ୍ତି ବିଦେଶରୁ ଆମଦାନୀ ହୋଇ ଆସୁଥିବା ଓ କେରଳକୁ ପଠାଯାଉଥିବା ରିଲିଫ୍ ସାମଗ୍ରୀଗୁଡ଼ିକ ଉପରେ ମଧ୍ୟ କେନ୍ଦ୍ର ସରକାର କିଏସ୍ଟି ଛାଡ଼ କରିଛନ୍ତି ଇତିମଧ୍ୟରେ ଭାରତୀୟ ଜାତୀୟ ରାଜପଥ କର୍ତ୍ତ୍ୱପକ୍ଷ କେରଳର ବନ୍ୟା ପରିସ୍ଥିତି ଦୃଷ୍ଟିରୁ ରାଜ୍ୟର ତିନୋଟି ଟୋଲ୍ପ୍ଲାଜାଠାରେ କୌଣସି ଶୁଲ୍କ ଆଦାୟ କରୁନାହାନ୍ତି ସେହି ତିନୋଟି ଟୋଲ୍ପ୍ଲାଜା ତ୍ରିସୁର୍ ଜିଲ୍ଲାର ପାଲ୍ଲିକରା ପାଲାକଡ୍ ଜିଲ୍ଲାର ପମ୍ପମ୍ପାଲମ୍ ଓ କୋଚିନ୍ର କୁମ୍ଭାଲମ୍ଠାରେ ରହିଛି ଏକ ସରକାରୀ ଇସ୍ତାହାର ଅନୁସାରେ ଗତ ସପ୍ତାହରୁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି ଓ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବାଦଲ କେରଳ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପମନ୍ତ୍ରୀ ହରସିମରତ୍ କୌର ବାଦଲ ଆଜି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ସହ କଥାବାର୍ତ୍ତା କରିଛନ୍ତି କେରଳ ପାଇଁ ତୁରନ୍ତ କ'ଣ ସବୁ ସହାୟତା ଆବଶ୍ୟକ ସେ ସମ୍ପର୍କରେ ଶ୍ରୀ ବିଜୟନ୍ ସୂଚନା ଦେବାକୁ ସେ ଚାହିଁଥିଲେ ରିଲିଫ୍ ଶିବିରଗୁଡ଼ିକରେ ରହିଥିବା ଲକ୍ଷ ଲକ୍ଷ ଶିଶୁଙ୍କ ପାଇଁ ଶିଶୁ ଖାଦ୍ୟର ଆବଶ୍ୟକତା ବିଷୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଜଣାଇଛନ୍ତି ଏକ ସରକାରୀ ଇସ୍ତାହାର ଅନୁସାରେ ଶ୍ରୀମତୀ ବାଦଲ ଗତକାଲି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଉଦ୍ୟୋଗପତିମାନଙ୍କ ସହ ଏକ ସାକ୍ଷାତ୍ ଆଲୋଚନା ସମୟରେ କେରଳର ଜନସାଧାରଣଙ୍କ ପାଇଁ ସହାୟତା ଯୋଗାଇବା ସକାଶେ ଯୋଜନା ପ୍ରସ୍ତୁତ ବିଷୟରେ ଆଲୋଚନା କରିଥିଲେ ସେହି କମ୍ପାନୀଗୁଡ଼ିକ ପାନୀୟ ଜଳ ବିସ୍କୁଟ୍ ସ୍ନାକୁ ଓ ବନୁ ନୁଡୁଲ୍ସ କପି ଦୁଗ୍ର ସାବୁନ ଶିଶୁଖାଦ୍ୟ ଓ ପ୍ୟାକେଟ୍ ଫଳରସ ଭଳି ସାମଗ୍ରୀମାନ ଯୋଗାଇଛନ୍ତି ଶ୍ରୀମତୀ ବାଦଲ କହିଛନ୍ତି ତାଙ୍କ ମନ୍ତ୍ରଣାଳୟର ସହାୟତା ଉଦ୍ୟମରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର କମ୍ପାନୀଗ୍ରଡ଼ିକ ସମ୍ପର୍ଷ୍ଣ ସହାୟତା ପ୍ରଦାନ କରିଛନ୍ତି

ଏହି କିଛିଦିନ ମଧ୍ୟରେ କେରଳ ଓ କର୍ଷାଟକ ଉପକୃଳରେ ଘୁର୍ଷିବାତ୍ୟା ଓ ଭୟଙ୍କର ପାଗ ଯୋଗୁଁ ଏହିଭଳି ନିଷ୍କଭି ନିଆଯାଇଛି ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ବିଶାଖାପଟନମ୍ ଭୁବନେଶ୍ୱର କୋଲକାତା ଅହମ୍ମଦାବାଦ୍ ଓ ମୁମ୍ୟାଇରେ ଘ୍ରର୍ଷ୍ଣବାତ୍ୟା ସତର୍କ ସୂଚନା କେନ୍ଦ୍ରମାନ ରହିଛି

ସ୍ୱତନ୍ତ୍ର ବିଚାରପତି ନିଶା ଗୁପ୍ତା ନୂତନ ଭାବେ ପ୍ରଚଳିତ ଭାରତୀୟ ପିଙ୍ଗଳ ଆଇନ୍ର ଧାରା ତିନିଶହ ଛଅସ୍ତରୀ ଡିବି ଅନୁସାରେ ଇରଫାନ୍ ଓରଫ୍ ଭାଇୟୁ ଏବଂ ଆସିଫ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଚନ୍ତି

ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିବା ଏହି ମାମଲାର ଶୁଣାଶି ଦୁଇ ମାସରୁ କମ୍ ସମୟ ମଧ୍ୟରେ ଶେଷ କରାଯାଇଛି

ବଳାକାରୀମାନେ ବାଳିକାକୁ ମାରିଦେବାକୁ ମଧ୍ୟ ଚେଷ୍ଟା କରିଥିଲେ ବାଳିକାଟିର ଦେହର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା ଏବଂ ସେ ବର୍ତ୍ତମାନ ଇନ୍ଦୋରର ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି ରିଭ୍ ବିଜେପି ସିଦ୍ଧ ରିମାର୍କସ୍ ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଶପଥ ଗ୍ରହଣ ଉହବରେ କଂଗ୍ରେସ ନେତା ନବ୍ଜୋତ୍ ସିଂହ ସିଦ୍ଧ ପାକିସ୍ତାନ ସେନା ମ୍ରଖ୍ୟଙ୍କ ଆଲିଙ୍ଗନ କରିବା ଘଟଣାକୁ ନେଇ ବିଜେପି ଆଜି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି ଭାରତୀୟମାନଙ୍କ ହୂଦୟ ଛୋଟ ବୋଲି ସିଦ୍ଧୁ ଦେଇଥିବା ମନ୍ତବ୍ୟକୁ ନେଇ ମଧ୍ୟ ଦଳ କଂଗ୍ରେସକୁ ପ୍ରଶ୍ନ କରିଛି ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବିଜେପି ମୁଖପାତ୍ର ସମ୍ଭିତ ପାତ୍ର କହିଛନ୍ତି ଏଭଳି ମନ୍ତବ୍ୟ ଦେଇ ସିଦ୍ଧୁ ଭାରତକୁ କଡ଼ିତ କରାଇବାକୁ ଚାହୁଁଛନ୍ତି ଏହି ମନ୍ତବ୍ୟର ନିନ୍ଦା କରିବା ସହ ସେ ଏ ନେଇ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧିଙ୍କୁ ଜବାବ ମାଗିଛନ୍ତି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଦଳ ମଧ୍ୟରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଭାରତରେ ପାକିସ୍ତାନର ସ୍ୱାର୍ଥକୁ ସ୍ୱଯୋଗ ଦେଉଛନ୍ତି ଇତିମଧ୍ୟରେ କଂଗ୍ରେସ କ୍ରିକେଟ୍ ଖେଳାଳିରୁ ରାଜନେତା ବନିଥିବା ସିଦ୍ଧୁଙ୍କୁ ସମର୍ଥନ କରିଛି ଏବଂ ନିକ ଉଦ୍ୟମରେ ସେ ପାକିସ୍ତାନ ଯାଇଥିଲେ ଏବଂ ସେନା ମ୍ରଖ୍ୟଙ୍କ ଆଲିଙ୍ଗନ କରିବାରେ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି

ଗତକାଲି ଓ୍ବାଶିଂଟନ୍ରୁ ଭିଡ଼ିଓ କନ୍ଫରେନସିଂ ମାଧ୍ୟମରେ ସେ ଭାରତ ମହାସାଗର ଅଞ୍ଚଳ ପାଇଁ ଆମେରିକାର ନୀତି ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ ଭାରତକୁ ଉତ୍ତମ ମିତ୍ର ରାଷ୍ଟ୍ରଭାବେ ବର୍ଷ୍ଣନା କରି ସେ କହିଛନ୍ତି ଆମେରିକାର ଜାତୀୟ ନିରାପତ୍ତା ନୀତିରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ୍ୱେଲ୍ସ ଆହୁରି କହିଛନ୍ତି ଏକ ପ୍ରମୁଖ ନିରାପତ୍ତା ଭାଗିଦାର ଭାବେ ଭାରତର ମାନ୍ୟତାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ବୈଠକରେ ସେ ବିଷୟରେ ମଧ୍ୟ ଆଲୋଚନା କରାଯିବ ଭାରତ ସହିତ ବାଣିଜ୍ୟ ସମ୍ପର୍କ ଉପରେ ଏକ ପ୍ରଶ୍ନର ଉତ୍ତରରେ ଓ୍ବେଲସ୍ କହିଛନ୍ତି ଭାରତ ସହିତ ବାଶିଜ୍ୟ କାରବାର ବୃଦ୍ଧି କରିବା ଟ୍ରମ୍ପ ପ୍ରଶାସନର ଏକ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ଲକ୍ଷ

ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବାର ସ୍ୱଚନା ପାଇ ଯବାନମାନେ ସମଗ୍ର ଅଞ୍ଚଳକୁ ଘେରଉ କରି ଖୋକାଖୋଜି ଅଭିଯାନ ଆରମ୍ଭ କରିଛନ୍ତି ପ୍ରତିରକ୍ଷା ସ୍ନତ୍ରରୁ ଜଣାପଡ଼ିଛି ଏହି ଅଞ୍ଚଳରେ ଦୁଇରୁ ତିନିକ୍ଷଣ ସନ୍ତାସବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି

ଇଲେକ୍ଟ୍ରୋନିକସ୍ ଏବଂ ସ୍ୱଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି ନୂଆଦିଲ୍ଲୀଠାରେ ହ୍ୱାଟସ୍ଆପ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚେରିସ୍ ଡାନିଏଲସ୍ଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ଏନ୍ସିଡବ୍ଲ୍ୟୁ ବିହାର ଜାତୀୟ ମହିଳା କମିଶନ୍ ବିହାରରେ ଉତ୍ୟକ୍ତ ଲୋକମାନେ ଜଣେ ମହିଳାଙ୍କୁ ମାଡ଼ ମାରିଥିବା ଘଟଣାରେ ବିହାର ପୁଲିସ୍ଠାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ମଗାଇଛନ୍ତି ମହିଳା କମିଶନ୍ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ପାଖକୁ ଚିଠି ଲେଖି ତଦନ୍ତ କରିବାକୁ କହିବା ସହ ଯେତେଶୀଘ୍ର ସମ୍ଭବ କାର୍ଯ୍ୟାନୁଷାନ ଗ୍ରହଣ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସାମାଜିକ ଗଣମାଧ୍ୟମରେ ଏହି ଘଟଣା ଉପରେ ଅନେକ ଫଟୋ ଓ ଭିଡ଼ିଓ ପ୍ରଦର୍ଶୀତ ହେଉଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ କାହାରିକୁ ଗିରଫ୍ କରାଯାଇନଥିବାରୁ ଏନ୍ସିଡବ୍ଲ୍ୟ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି

ଭାରତର ସୌରଭ ଚୌଧୁରୀ ସ୍ୱର୍ଷପଦକ ବିଜୟୀ ହୋଇଥିବାବେଳେ ଅଭିଷେକ ବର୍ମା ବ୍ରୋଞ୍ଜପଦକ ବିଜୟୀ ହୋଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗୀ ସୌରଭ ଚୌଧୁରୀ ଅଭିଷେକ ବର୍ମା ଓ ସଂଜୀବ ରାଜପୁତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବନ୍ଧୁକ ଚାଳନା ବ୍ୟତୀତ କୁସ୍ତିରେ ଭାରତକୁ ଦୁଇଟି ସ୍ୱର୍ଷ୍ଣ ପଦକ ମିଳିଛି